ଏହି ଦୁଇ ଯବାନ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ ଏହାକୁ ମିଶାଇ ଆଠଜଣ ଏନଡିଆରଏଫ ଯବାନ ପ୍ଲାଜମା ଦାନ କରିସାରିଲେଶି

ସେମାନେ ହେଲେ ସାଂସଦ ସୁବାସ ଚନ୍ର ସିଂହ ସୁଜିତ କୁମାର ମୁଜିବୁଲା ଖାନ୍ ଓ ମମତା ମହନ୍ତ

ବିଦ୍ୟାଳୟ ଗଣଶିକ୍ଷାମନ୍ତୀ ସମୀର ରଞ୍ଞନ ଦାସ ଆଜି ଏହି ସ୍ଚନା ଦେଇଛନ୍ତି ସେ କହିଛନ୍ତି ରାକ୍ୟରେ କରୋନା ଆକ୍ରାନ୍ଡଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦୃଷ୍ଟିରୁ ବିଦ୍ୟାଳୟଗୁଡିକ କେବେ ଖୋଲିବ ତାହା ଏପର୍ଯ୍ୟନ୍ତ ସ୍ସିର ହୋଇନାହିଁ

ସେହିସବୃ ଜିଲ୍ଲାଗୁଡିକ ହେଲା ସମ୍ମଲପୁର ଦେଓଗଡ ଅନୁଗୋଳ ସୋନପୁର ବୌଦ୍ଧ ଓ ମୟରଭଞ